ଏହି ନୀତିରେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଭାରତ ଆମ୍ବନିର୍ଭରଶୀଳ ହେବା ପ୍ରତି ଗୁରୁତ୍ୱ ଦିଆଯାଇଛି

ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପହଞ୍ଚ ପ୍ରଥମେ ହନୁମାନଗଡ଼ି ମନ୍ଦିରକୁ ଯାଇ ଦର୍ଶନ କରିବେ ତା'ପରେ ଭଗବାନ୍ ରାମଲାଲାଙ୍କ ମନ୍ଦିର ନିର୍ମାଣ ଲାଗି ଭ୍ରମିପ୍ରଜନ ଉହବରେ ଯୋଗଦେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ଗତକାଲି ମଧ୍ୟରାତ୍ରରୁ ଅଯୋଧ୍ୟା ସହରର ସୀମାକୁ ସୁରକ୍ଷା କର୍ମୀଙ୍କ ପକ୍ଷରୁ ସିଲ୍ କରିଦିଆଯାଇଛି ଇତିମଧ୍ୟରେ ଶ୍ରୀରାମ ଜନ୍ମଭୂମି ତୀର୍ଥଶ୍ରେଷ୍ଠ ଟ୍ରଷ୍ଟ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମିଳିତ ଭାବେ ବିଶ୍ୱବ୍ୟାପୀ ସମସ୍ତ ରାମଭକ୍ତ ଆଜି ଭଜନ କୀର୍ତ୍ତନ ଆୟୋଜନ କରିବା ସହ ସହର ତଥା ଗ୍ରାମାଞ୍ଚଳରେ ପ୍ରସାଦ ବଣ୍ଟନ କରିବା ଲାଗି ନିବେଦନ କରିଛନ୍ତି ତେବେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ସମୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ଆବଶ୍ୟକତାମଳକ ସତର୍କତା ଗ୍ରହଣ କରିବା ଲାଗି ନିବେଦନ କରିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଅଯୋଧ୍ୟାର ବିଭିନ୍ନ ସ୍ଥାନ ତଥା ପବିତ୍ର ସରୟୂ ନଦୀର କକଳରେ ହଜାର ହଜାର ସଂଖ୍ୟାରେ ଦୀପ ପ୍ରଜ୍ୱଳିତ କରାଯାଉଛି ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ରାସ୍ତାକୁ ରଙ୍ଗବେରଙ୍ଗ କରି ସଜାଯିବା ସହ ସ୍ୱତନ୍ତ୍ର ତୋରଣମାନ ନିର୍ମାଣ କରାଯାଇଛି ସହରର ବିଭିନ୍ନ ସ୍ଥାନରେ ଭଜନ କୀର୍ତ୍ତନ ସହ ରାମଚରିତ ମାନସ ମଧ୍ୟ ପାଠ କରାଯାଉଛି ଆଜି ଭୂମିପ୍ରଜା ସରିବା ପରେ ଏହି ତିନିଦିନ ବ୍ୟାପୀ ଚାଲିଥିବା କାର୍ଯ୍ୟକ୍ରମ ଶେଷ ହେବ

ଏହି ନୀତିରେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆମ୍ନିର୍ଭର ଭାରତ ଯୋଜନା ଅନୁସାରେ ଆମ୍ନିର୍ଭରଶୀଳ ହେବା ପ୍ରତି ଗୁରୁତ୍ୱ ଦିଆଯାଇଛି ଭାରତର ପ୍ରତିରକ୍ଷା ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଓ ସ୍ୱଦେଶୀ ଜ୍ଞାନକୌଶଳରେ ଉତ୍ପାଦିତ ପ୍ରତିରକ୍ଷା ଯନ୍ତପାତି ଗୁଡ଼ିକର ରପ୍ତାନୀ ପାଇଁ ପ୍ରତିରକ୍ଷା ନୀତି ଚିଠାରେ ବିଶେଷ ଗୁରୁତ୍ୱ ଦିଆଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ନୀତିରେ ପ୍ରତିରକ୍ଷା ମନ୍ତ୍ରଶାଳୟର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ସ୍କଷ୍ଟଭାବେ ଉଲ୍ଲେଖ ରହିଛି

ଦେଶରେ ଏକ ଶକ୍ତିଶାଳୀ ପ୍ରତିରକ୍ଷା ଶିଳ୍ପର ବିକାଶ ପାଇଁ ଏଥିରେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ତାହାମଧ୍ୟରେ ଏରୋସ୍ବେସ୍ ଓ ନୌଜାହାଜ ଶିଳ୍ପକୁ ଆହୁରି ଅଧିକ ସୁଦୃତ୍ କରିବାର ବ୍ୟବସ୍ଥା କରାଯାଇଛି ଯାହାଦ୍ୱାରା ସଶସ୍ତ ବାହିନୀର ସମସ୍ତ ଆବଶ୍ୟକତା ପୂରଣ କରାଯାଇପାରିବ ପ୍ରତିରକ୍ଷା ମନ୍ତ୍ରଣାଳୟ ମେକ୍ ଇନ୍ ଇଣ୍ଡିଆକ୍ ଉସାହିତ କରିବା ସହିତ ବିଦେଶରୁ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ପରିମାଣ କମ୍ କରିବା ଉପରେ ଅଧିକ କୋର୍ ଦେଇଛି ଗବେଷଣା ଓ ବିକାଶକୁ ଉତ୍କାହିତ କରିବା ନ୍ତଆ ନୂଆ ପଦ୍ଧତିକୁ ପ୍ରୋହାହିତ କରିବା ଓ ଦେଶରେ ଏକ ଆତ୍ମନିର୍ଭରଶୀଳ ପ୍ରତିରକ୍ଷା ଶିଳ୍ପର ବିକାଶ କରିବା ପାଇଁ ଉଦ୍ୟମ କରାଯିବାକୁ ଏଥିରେ ଉଲ୍ଲେଖ ରହିଛି

ପ୍ରତିରକ୍ଷା ମନ୍ତ୍ରଶାଳୟ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ଦେବା ପରେ ସେନା ପକ୍ଷରୁ ପ୍ରସ୍ତୁତି ଚାଲିଛି

ମହିଳା ସ୍ୱତନ୍ତ ପ୍ରବେଶ ସ୍କିମ୍ ଓ ସର୍ଚ ସର୍ଭିସ୍ କମିଶନ୍ ଭାବେ ଭାରତୀୟ ସେନାରେ ଯୋଗ ଦେଇଥିବା ମହିଳାମାନଙ୍କୁ ସେମାନଙ୍କ ଆବେଦନ ପତ୍ର ଇଚ୍ଛାକୃତ ପ୍ରମାଣପତ୍ର ଓ ତଦନ୍ଜନିତ ଦଲିଲ୍ ନିର୍ଦ୍ଧାରିତ ସମୟରେ ଦାଖଲ କରିବା ନିମନ୍ତେ କୁହାଯାଇଛି କୋଭିଡ୍ ନାଇଣ୍ଟିନ୍ ସ୍ଥିତି ଲାଗିରହିଥିବାରୁ କାଗଜପତ୍ରଗୁଡ଼ିକ ଠିକ୍ ସମୟରେ ପହଞ୍ଚିବା ଲାଗି ସୁନିଣ୍ଟିତ କରାଯିବା ଉପରେ ନିର୍ଦ୍ଦେଶ ଦିଆଯାଇଛି ଆବେଦନପତ୍ରଗୁଡ଼ିକ ପହଞ୍ଚବା ପରେ ସେଗୁଡ଼ିକୁ ଯାଞ୍ଚ କରାଯାଇ ପରବର୍ତ୍ତୀ ପଦକ୍ଷେପ ନେବା ଲାଗି ସିଲେକ୍ସନ୍ ବୋର୍ଡ଼ ପକ୍ଷରୁ ତ୍ପୂରତା ପ୍ରକାଶ ପାଇଛି

କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍ଚଚନା ପ୍ରଦାନ କରାଯାଇଛି

ଗତକାଲି ନ୍ତାଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଦେଶରେ ମୃତ୍ୟୁହାର କ୍ରମଶଃ ହ୍ରାସ ପାଇବାରେ ଲାଗିଛି

ଇତିମଧ୍ୟରେ ଅନେକ ରାଜ୍ୟ ନିଜର ପରୀକ୍ଷା କରାଇବାର କ୍ଷମତା ବୃଦ୍ଧି କରିଛନ୍ତି

ରିପୋର୍ଟ ପଜିଟିଭ୍ ଆସିବା ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ବର୍ତ୍ତମାନ ହସ୍କିଟାଲ୍ରେ ଭର୍ତ୍ତି ହୋଇଛନ୍ତି

ପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା କରୋନା ପକ୍ଟିଟିଭ୍ ଚିହ୍ନଟ ହୋଇ ହସ୍କିଟାଲ୍ରେ ଭର୍ତ୍ତି ହୋଇଛନ୍ତି

କୋଭିଡ୍ ନାଇଷ୍ଟିନ୍ ଜନିତ ଆର୍ଥକ ପରିସ୍ଥିତିର ମୁକାବିଲା ଲାଗି ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଅତିରିକ୍ତ ଋଣ ଯୋଗାଇ ଦେଇ ସେମାନଙ୍କ ବ୍ୟବସାୟକୁ ପୁନରୁଦ୍ଧାର କରିବା ସକାଶେ ଇସିଏଲ୍ଜି ଯୋଜନା ଘୋଷଣା କରାଯାଇଛି

ସେମାନଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ମୋଦୀ କହିଛନ୍ତି ସର୍ବସାଧାରଣଙ୍କ ସେବା କରିବା ଲାଗି ସେମାନଙ୍କ ପାଇଁ ଆଗକୁ ଏକ ଉଜ୍ୱଳ ଭବିଷ୍ୟତ ଅପେକ୍ଷା କରିଛି ଶ୍ରୀ ମୋଦୀ କହିଛନ୍ତି ଜୀବନ ସୁଯୋଗର କେବଳ ଏକ ସମାହାର ବୋଲି ସେ ସେମାନଙ୍କୁ ସନ୍ଦେଶ ଦେବାକୁ ଚାହାନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ପରୀକ୍ଷାର୍ଥୀ ଜଣେ ଲେଖାଏଁ ମେଧାବୀ ବିଦ୍ୟାର୍ଥୀ ଓ ସେମାନେ କଠୋର ପରିଶ୍ରମ କରି ଏହି ଦୁର୍ଲ୍ଲଭ ସଫଳତା ହାସଲ କରିଛନ୍ତି

ପଞ୍ଜାବ ପୁଲିସ୍ ଲ୍ରେଧିଆନାର ଜଣେ ରଙ୍ଗ ବ୍ୟବସାୟୀଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା ସେହି ରଙ୍ଗ ବ୍ୟବସାୟୀ ଜଣକ ତିନି ପିମ୍ପା ବିଶାକ୍ତ ମଦ ଯୋଗାଇ ଥିବାର କୁହାଯାଉଛି

ଭାରତରେ ଥିଏଟର୍ କଗତରେ ଇବ୍ରାହିମ୍ ବୈପ୍ଳବିକ ପରିବର୍ତ୍ତନ ଆଶିଥିଲେ

ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି